ଶ୍ରୀ ମୋଦି କହିଛନ୍ତି ସରକାରଙ୍କଦ୍ୱାରା କରାଯାଇଥିବା ସଂସ୍କାର ଓ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ଯୋଗୁଁ ଆଜି ଭାରତରେ ସହଜରେ ବ୍ୟବସାୟ କରିବା ସରଳ ହୋଇଛି

ଭାରତ ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱର ଦ୍ରତ ବିକାଶକାରୀ ରାଷ୍ଟ୍ର ହୋଇ ରହିବ ଓ ଅର୍ଥନୀତି ଆହରି ଅଧିକ ଅଗ୍ରଗତି କରିବ ବୋଲି ସେକହିଛନ୍ତି ଓଭର ଅଲ୍ ଇଲେକ୍ସନ୍ ମଧ୍ୟପ୍ରଦେଶ ଓ ମିଜୋରାମ୍ର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳିରେ ମତଦାନପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି ମଧ୍ୟପ୍ରଦେଶରେ ଆଜି ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି

ଅନ୍ୟପକ୍ଷରେ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହିଁ

ଛତିଶଗଡ଼ରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଆକି ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି

ବିଜେପି କଂଗ୍ରେସ୍ ମଧ୍ୟପ୍ରଦେଶର ପୂର୍ବତନ କଂଗ୍ରେସ ସାଂସଦ ପ୍ରେମ୍ଚାନ୍ଦ ଗୁଡ଼ୁ ଆଜି ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଥାଓ୍ୱଡ୍ ଚାନ୍ଦ ଗେହଲତ୍ ଓ ନରେନ୍ଦ୍ର ସିଂ ତୋମରଙ୍କ ଉପସ୍ଥିତିରେ ସେ ବିକେପିରେ ଯୋଗ ଦେଇଛନ୍ତି ଏହି ଅବସରରେ ଶ୍ରୀ ତୋମର କହିଛନ୍ତି ଶ୍ରୀ ପ୍ରେମ୍ଚାନ୍ଦଙ୍କ ବିକେପିରେ ଯୋଗଦାନ ସହ ପାର୍ଟି ମଜବୃତ୍ ହେବ କୋର୍ଟ ଚିଦାୟରମ୍ ମାଡ୍ରାସ୍ ହାଇକୋର୍ଟ ଏକ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଭରମ୍ଙ୍କ ପରିବାରର ସଦସ୍ୟମାନଙ୍କୁ ଜେରା କରିବାପାଇଁ ଆୟକର ବିଭାଗର ଏକ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି ଆୟକର ବିଭାଗ ଶ୍ରୀ ଚିଦାମ୍ଭରମ୍ଙ୍କ ପତ୍ନୀ ପୁଅ ଓ ବୋହ୍କଙ୍କ ବିରୁଦ୍ଧରେ ଅପରାଧ ମାମଲାର ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ସେମାନେ ବିଦେଶରେ ଥିବା ସେମାନଙ୍କର ସମ୍ପତ୍ତି ଓ ବ୍ୟାଙ୍କ୍ ଜମାଖାତା ସଂକ୍ରାନ୍ତରେ ତଥ୍ୟ ପ୍ରଦାନ କରି ନ ଥିବା ଅଭିଯୋଗରେ ଆୟକର ବିଭାଗ ଏହି ପଦକ୍ଷେପ ନେଇଥିଲା ଶ୍ରୀ ଚିଦାମ୍ଘରମ୍ଙ୍କ ପରିବାରର ସଦସ୍ୟମାନେ ଆୟକର ବିଭାଗର ନିଷ୍ପଭି ବିରୁଦ୍ଧରେ କୋର୍ଟରେ ଆବେଦନ କରିଥିଲେ

ଏସ୍ସି ଏଚ୍ପିସିଏ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ଜମି ଲିଜ୍ ହେର୍ଫେର୍ ଅଭିଯୋଗରେ ବିକେପି ଏମ୍ପି ଅନୁରାଗ୍ ଠାକୁର ଓ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ୍ କୁମାର ଧୁମାଲ୍ଙ୍କ ବିରୁଦ୍ଧରେ ଦାଏର୍ ଏତଲାକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି ଜଷ୍ଟିସ୍ ଏକେ ସିକ୍ରି ଅଶୋକ ଭୂଷଣ ଓ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠ ଆବଦନକୁ ଗ୍ରହଣ କରି ଏତଲାକୁ ଖାରଜ କରିଛନ୍ତି ହିମାଚଳ ପ୍ରଦେଶରେ ବୀରଭଦ୍ର ସିଂ ସରକାରଙ୍କ ଅମଳରେ ଦାଖଲ କରାଯାଇଥିବା ଏତଲାକୁ ଖାରଜ ନ କରିବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଶ୍ରୀ ଠାକୁର ଶ୍ରୀ ଧୁମାଲ୍ ଓ ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଚ୍ୟାଲେଞ୍ଜ୍ କରିଥିଲେ ମହା କନ୍ଫରେନ୍ସ ଏକୁପୋ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସହରାଞ୍ଚଳ ଗମନାଗମନ ପାଇଁ ଶସ୍ତା ଓ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ଏକାଦଶ ସହରାଞ୍ଚଳ ଗମନାଗମନ ଭାରତ ସମ୍ମିଳନୀ ଓ ପ୍ରଦର୍ଶନୀକୁ ନାଗପୁରଠାରେ ଉଦ୍ଘାଟନ କରି ସେ ଏହା କହିଛନ୍ତି

ଏହା ଏକ ଶସ୍ତା ତଥା ଉତ୍ତମ ଗମନାଗମନ ବ୍ୟବସ୍ଥା ବୋଲି ମନ୍ତ୍ରୀ କହିଛନ୍ତି ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହର୍ଦୀପ୍ ସିଂ ପୁରି ଦ୍ରତ ସଂଯୋଗ ବ୍ୟବସ୍ଥାର ବର୍ତ୍ତମାନ ସବୁଠୁ ବେଶି ଆବଶ୍ୟକତା ରହିଛି ବୋଲି ଦର୍ଶାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ

ଉତ୍ତର ପ୍ରଦେଶ ବିହାର ଆନ୍ଧ୍ରପ୍ରଦେଶ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ଅଧିକାଂଶ ଗ୍ରାହକ ଥିବାର ଜଣାପଡ଼ିଛି କାଶ୍ମୀର ଆଇଇଡି ଜନ୍ମୁ କାଶ୍ମୀରର ସୋପିଆଁ ପୁଲ୍ୱାମା ରାସ୍ତାରେ ଏକ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥକୁ ନିଷ୍କ୍ରିୟ କରାଯିବା ସହ ନିରାପତ୍ତା ବାହିନୀପାଇଁ ଏକ ବଡ଼ ବିପଦକୁ ଏଡ଼େଇ ଦିଆଯାଇପାରିଛି ଏହି ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥର ଓଜନ ପାଞ୍ଚରୁ ସାତ କିଲୋଗ୍ରାମ ହେବ ନିରାପତ୍ତା ବିଭାଗ ସ୍ନତ୍ରରୁ ମିଳିଥିବା ସ୍କୁଚନା ଅନୁଯାୟୀ ପୁଲିସ୍ର ରାସ୍ତା ପର୍ଯ୍ୟବେକ୍ଷକ ଦଳ ସେନା ବାହିନୀ ଓ ସିଆର୍ପିଏଫ୍କୁ ଲକ୍ଷ୍ୟ କରି ଏହାକୁ ଖଞ୍ଜା ଯାଇଥିଲା ବୋମା ନିଷ୍କ୍ରିୟକାରୀ ଦଳ ସେହି ବିସ୍କୋରକ ପଦାର୍ଥକୁ ନିଷ୍କ୍ରିୟ କରିଦେଇଛି ଡିଫେନ୍ସ୍ ନିର୍ମଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସାମୁଦ୍ରିକ ଚ୍ୟାଲେଞ୍ଗୁଡ଼ିକର ମୁକାବିଲା ପାଇଁ ନୌବାହିନୀଦ୍ୱାରା ଅଧିକ ପର୍ଯ୍ୟବେକ୍ଷଣ ସକାଶେ ଆହ୍ୱାନ ଦେଇଛନ୍ତି ନୂଆଦିଲ୍ଲୀରେ ଦ୍ୱିତୀୟ ନୌବାହିନୀ କମାଣ୍ଡର୍ସ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ ଆତ୍କନିର୍ଭରଶୀଳତା ଓ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ନୌବାହିନୀର ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ଡିଜିଟାଲ୍ ଭିଜନ୍ ହାସଲ ଦିଗରେ ନୌବାହିନୀର କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଆବେଦନ କରିବାରେ ବିଳମ୍ୟ ପାଇଁ ସିବିଆଇ ଯେଉଁ କାରଣ ଦର୍ଶାଇଛି ସେଥିରେ ଅଦାଲତ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ହାଇକୋର୍ଟ ରାୟ ବିରୁଦ୍ଧରେ ଜଣେ ଓକିଲ କରିଥିବା ଆବେଦନ ବିଚାରାଧୀନ ରହିଛି ଓ ସିବିଆଇ ଏଥିରେ ସମସ୍ତ କାରଣ ଦର୍ଶାଇ ପାରିବ ନାଇଡୁ ସିଇଓ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଭାରତ ଓ ବୋତ୍ସୁଆନାର ସିଇଓମାନଙ୍କ ସହ ଗୋଲ୍ଟେବୁଲ୍ ବୈଠକ କରିଛନ୍ତି ସେହି ସିଇଓମାନେ ମୌଳିକଢାଞ୍ଚା ବିମାନ ଚଳାଚଳ ଖୁଚୁରା କ୍ଷେତ୍ର ଓ ଔଷଧ ଉତ୍ପାଦନ କ୍ଷେତ୍ରର ଥିଲେ ଆଲୋଚନା ସମୟରେ ସିଇଓମାନେ ଆମଦାନୀ ପରିବହନ ସ୍ରବିଧା ଓ ବୋତ୍ସ୍ରଆନା ସହ ବିମାନ ସଂଯୋଗ କ୍ଷେତ୍ରରେ ଭାରତର ହସ୍ତକ୍ଷେପ ଲୋଡ଼ିଥିଲେ ଶ୍ରୀ ନାଇଡୁ ଉଦ୍ବୋଧନ ଦେଇ ବୋତ୍ସୁଆନାରେ କୁଷିକାର୍ଯ୍ୟ ପାଇଁ ଭାରତୀୟ କୃଷକମାନଙ୍କର ଦକ୍ଷତାର ଉପଯୋଗ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତ ସ୍ଥାନୀୟ ଲୋକମାନଙ୍କୁ ଦକ୍ଷତା ତାଲିମ୍ ପ୍ରଦାନ କରୁଛି ପ୍ରର୍ବରୁ ଉପରାଷ୍ଟ୍ରପତି ଗାବୋରୋନ୍ରେ ବୋତ୍ସୁଆନା ହୀରା ବ୍ୟବସାୟ କମ୍ପାନୀକୁ ଗସ୍ତ କରିଥିଲେ ସେଠାରେ ସେ କମ୍ପାନୀର କାର୍ଯ୍ୟ ଦେଖିଥିଲେ ଓ କମ୍ପାନୀ ବିଷୟରେ ତାଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଥିଲା ଆଇଏନ୍ଏସ୍ ବିରାଟ୍ ମ୍ୟୁକିୟମ୍ ସେବାନିବୃତ୍ତ ହୋଇଥିବା ଆଇଏନ୍ଏସ୍ ବିରାଟ୍କୁ ଏକ ଭାସମାନ ସଂଗ୍ରହାଳୟରେ ପରିଣତ କରିବା ବିଷୟକ୍ତ ଗତକାଲି ମହାରାଷ୍ଟ୍ର କ୍ୟାବିନେଟ୍ ଅନୁମୋଦନ କରିଛି

ରାଜ୍ୟ ସରକାରଙ୍କ ଏକ ପ୍ରେସ୍ ଇସ୍ତାହାର ଅନୁସାରେ ସ୍କୁଲ୍ ଓ କଲେଜ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମୁଦ୍ରିକ ବିଷୟ ଉପରେ ଆଗ୍ରହ ଜନ୍ନାଇବାପାଇଁ ଏହି ନିଷ୍ପଭି ନିଆଯାଇଛି ଏହାବ୍ୟତୀତ ଏହା ନ୍ତୁଆ ପିଢ଼ିକୁ ଆଇଏନ୍ସ୍ ବିରାଟର ଗୌରବମୟ ଇତିହାସ ଜାଣିବାକୁ ସ୍ରଯୋଗ ଦେବ ମହାରାଷ୍ଟ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟକ୍ତ ପଠାଇଥିବା ପ୍ରସ୍ତାବ ଅନୁସାରେ କୋଙ୍କଣ ଅଞ୍ଚଳର ସିକ୍ଷୁ ଦୁର୍ଗଠାରେ ନିବାତି ଶୀଳା ପାଖରେ ଏକ କଂକ୍ରିଟ୍ ଆସ୍ଥାନ ଉପରେ ଏହାକୁ ସ୍ଥାପନ କରାଯିବ

ସେହି ଏମ୍ପିମାନେ ରାନୀଲ୍ ବିକ୍ରମାସିଙ୍ଘେଙ୍କ ନେତୃତ୍ୱର ୟୁଏନ୍ପି ଓ ତାମିଲ୍ ନ୍ୟାସନାଲ୍ ଆଲାଏନ୍ସ ଟିଏନ୍ଏର ଥିଲେ ଓ କିଛି ନିର୍ଦଳୀୟ ଏମ୍ପି ସେମାନଙ୍କ ସହ ମଧ୍ୟ ଯାଇଥିଲେ ଏମ୍ପିମାନେ ବାଚସ୍ୱତି କରୁ ଜୟସ୍ରିଆଙ୍କୁ ସାକ୍ଷାତ୍ କରି ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଅଧିବେଶନ ଡକାଇବାରେ ବିଫଳ ହେଲେ ସେ ନିଜେ ଅଧିବେଶନ ଡକାଇବାପାଇଁ ତାଙ୍କୁ ଅନୁରୋଧ କରିଛନ୍ତି